ସେହିଭଳି କଂଗ୍ରେସ ରାହ୍ରଳ ଗାକ୍ଷୀ ସୋନିଆ ଗାଧୀ ଓ ଅନ୍ୟାନ୍ୟ ନେତାଙ୍କୁ ଷାର ପ୍ରଚାରକ ତାଲିକାରେ ସାମିଲ କରୁଥିବା ଜଣାପଡ଼ିଛି

ଭୋଟ୍ ପ୍ରକ୍ରିୟାରେ ସାମିଲ ହେବାକୁଥିବା କର୍ମଚାରୀମାନଙ୍କୁ ଆକି ଦୁଇଟି ସ୍ଥାନରେ ତାଲିମ ପ୍ରଦାନ କରାଯାଉଛି ପ୍ରିକାଇଡିଂ ଅଫିସର ପ୍ରଥମ ପୁଲିଂ ଅଫିସର ଓ ଅନ୍ୟ ଅଧିକାରୀମାନଙ୍କୁ ମାଷ୍ଟର ଟ୍ରେନରମାନଙ୍କ ଦ୍ୱାରା ତାଲିମ ଦିଆଯାଉଛି ଖୋଦ୍ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି

ଏହି ଅବସରରେ ଆସନ୍ତାବର୍ଷ ଠାରୁ ରାକ୍ୟର ଯୁକ୍ତଦୁଇ ଦୃଷ୍ହିହୀନ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲ ପୁସ୍ତକ ଉପଲହ୍ବ ହେବ ବୋଲି ସେ କହିଛନ୍ତି

ପୂର୍ବରୁ ମଧ୍ୟ ଓଡ଼ିଶାରେ ଆତଙ୍କବାଦୀ ଲିଙ୍ଙ୍ ରହିଥିବା ନେଇ ଅପରାଧୀମାନେ ଗିରଫ ହୋଇଛନ୍ତି କଟକରୁ ଜଗତପୁର ଏବଂ ରାଉରକେଲାରୁ ଆତଙ୍କବାଦୀମାନଙ୍କୁ ପୁଲିସ୍ ପୂର୍ବରୁ ଗିରଫ କରିସାରିଛି

ନକ୍କଲ ଏବଂ ଆତଙ୍କବାଦୀଙ୍କୁ ପାଖି ଯୋଗାଣ ଉପରେ ରୋକ୍ ଲଗାଇବାରେ ସଫଳ ହେଲେ ଆତଙ୍କବାଦୀଙ୍ ଶକ୍ତି ଦୁର୍ବଳ ହେବ ବୋଲି ଶ୍ରୀ ମୋଦି କହିଛନ୍ତି

ଏହି ଦୁଇଦିନ କେବଳ ଗାଡ଼ି ଡିଲରମାନଙ୍କଠାରୁ ନୂଆଗାଡ଼ି ସମ୍ମନ୍ଧୀୟ ଆର୍ଟିଓଙ୍କ ଦ୍ୱାରା ଗ୍ରହଶ କରାଯିବ